ବାଲିଯାତା ଦେଶର ସର୍ବବୃହତ୍ ମୁକ୍ତାକାଶ ବାଶିଜ୍ୟିକ ମେଳା କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସରୀୟ ଉହବର ମାନ୍ୟତା ଏଥି ସହ ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋସବରେ ପରିଶତ ହୋଇଛି

ତେବେ ସରକାର ଏହାକୁ କାତୀୟ ମାନ୍ୟତା ପ୍ରଦାନ ନିମନ୍ତେ ସୁପାରିଶ କରିପାରିଥାଆନ୍ତେ ବୋଲି ଅଭିଯୋଗ କରାଯାଇଛି

ଫଳରେ କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା

ଏପରିକି ଓଡିଶା ପୋଲିସ ଉପରେ ତାଙ୍କର ବିଶ୍ୱାସ ନାହଁ ବୋଲି ସେ ଅଭିଯୋଗ କରିଛନ୍ତି

ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସ୍କିତାରାଣୀଙ୍କ ପରିବାରକୁ ଭେଟିଛନ୍ତି

ନତାଙ୍କ ଚାପ ପଡୁଥିବାରୁ ପୋଲିସ ସଠିକ୍ଭାବେ ତଦନ୍ତ କରିପାରୁନାହି ତେଣୁ ଦିଲ୍ଲୀ ଯାଇ ସ୍ୱରାଷ୍ଟ୍ରମନ୍ତୀ ଅମିତ ଶାହାଙ୍କୁ ଭେଟି ଦଳ ସିବିଆଇ ତଦନ୍ତ ଦାବି କରିବେ ବୋଲି ଶ୍ରୀ ନାୟକ ଗଣମାଧ୍ଧମକୁ ସୂଚନା ଦେଇଛନ୍ତି

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଭାରତୀୟ ମହିଳା ଦଳ ଓ ଆମେରିକା ମହିଳା ଦଳ ମଧରେ ମୁକାବିଲା ଜାରିରହିଛି

ତେବେ ଆଜି ଏହି ଉଦ୍ଘାଟନୀ ମ୍ୟାଚ ଅବସରେ କେନ୍ଦ୍ର କ୍ରୀଡା ଓ ଯୁବସେବା ମନ୍ତୀ କିରେନ୍ ରିଜିଜୁ ମୁଖ୍ୟ ଅତିଥ୍ଭାବେ ଯୋଗଦେଇଛନ୍ତି